ପ୍ରଥମ ପର୍ଯ୍ୟାୟରେ ମଧ୍ୟମରୁ ଅଧିକ ମତଦାନ ହୋଇଥିବା ରେକର୍ଡ କରାଯାଇଛି

ଏସ୍ସି ଇଲେକ୍ରୋରାଲ ବଣ୍ଡ ସୁପ୍ରିମକୋର୍ଟ ସମସ୍ତ ନିର୍ବାଚନ ବଣ୍ଡର ରସିଦ୍ ଓ ଦାତାମାନଙ୍କ ସମ୍ୟନ୍ଧୀୟ ବିସ୍ତୃତ ତଥ୍ୟ ମୁଦ୍ରିତ ଲଫାପାରେ ନିର୍ବାଚନ କମିଶନ ନିକଟରେ ଦାଖଲ କରିବାକୁ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି

ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ଜଷ୍ଟିସ୍ ଦୀପକ ଗୁପ୍ତା ଓ ସଞ୍ଜିବ ଖାନ୍ନାଙ୍କ ଖଣ୍ଡପୀଠ ଆକି ଏହି ନିର୍ଦ୍ଦେଶ ଜାରି କରିଛନ୍ତି ନିର୍ବାଚନ ବଣ୍ଡର ବୈଧତାକୁ ଚ୍ୟାଲେଞ୍ଜ କରି ଏକ ଏନ୍ଜିଓ କରିଥିବା ଆବେଦନ ଉପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି ନିର୍ବାଚନ ବଣ୍ଡ ଜାରି ଉପରେ ସ୍ଥଗିତାଦେଶ ଲାଗୁ କରାଯାଉ କିମ୍ବା ଦାତାମାନଙ୍କ ନାମ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ସେହି ଏନ୍କିଓ ଚାହିଁଛି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଚତା ପାଇଁ ଏଭଳି କରାଯିବାକୁ ଏନ୍ଜିଓ ପକ୍ଷରୁ କୁହାଯାଇଛି

କ୍ୟାମ୍ପେନିଂ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପରେ ଅବଶିଷ୍ଟ ପର୍ଯ୍ୟାୟର ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି ରାଜନୈତିକ ଦଳଗୁଡ଼ିକର ବରିଷ୍ଠ ନେତାମାନେ ଦେଶ ସାରା ବୁଲି ବୁଲି ପ୍ରଚାର ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଷ୍ଣାଟକର ଗଙ୍ଗବତୀ ଓ କେରଳ କୋଜିକୋଡ଼େ ଠାରେ ନିର୍ବାଚନ ର୍ୟାଲି ଗୁଡ଼ିକରେ ଉଦ୍ବୋଧନ ଦେବେ ବିଜେପି ସଭାପତି ଅମିତ ଶାହା ନିର୍ବାଚନ ପ୍ରଚାର ପାଇଁ ଆଜି କେନ୍ଦୁଝର ଜିଲ୍ଲାକୁ ଆସ୍କୁଛନ୍ତି

କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିର୍ ଅନନ୍ତ ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ତାମିଲନାଡ଼ୁର ତିନୋଟି ର୍ୟାଲିରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟଚୀ ରହିଛି ଆମ ସମ୍ଭାଦଦାତା ଜଣାଇଛନ୍ତି କର୍ଷାଟକରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ମତଦାନ ହେଉଥିବାରୁ ସେଠାରେ ପ୍ରଚାର ସରଗରମ ହେବାରେ ଲାଗିଛି ଉତ୍ତରପ୍ରଦେଶରେ ମଧ୍ୟ ରାଜନୈତିକ ଦଳଗୁଡ଼ିକର ନେତାମାନେ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନଗୁଡ଼ିକ ପାଇଁ ପ୍ରଚାର ଆରମ୍ଭ କରିଦେଲେଣି

ମହାରାଷ୍ଟ୍ରର ଅହନ୍ମଦନଗରଠାରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ କୃଷି ଶିଳ୍ପ ଓ ସେବା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଏନ୍ଡିଏ ସରକାର ଲାଗୁ କରିଥିବା ବିକାଶମୂଳକ ଯୋଜନାଗୁଡ଼ିକ ବିଷୟରେ ସେ ବିସ୍ତୃତ ଭାବେ ବ୍ୟାଖ୍ୟା କରିଛନ୍ତି କୃଷି ସମ୍ମାନ ଯୋଜନାକୁ କୃଷକମାନଙ୍କ ପାଇଁ ଅଧିକ ଲାଭଦାୟକ କରାଯିବାକୁ ପ୍ରତିଶ୍ରତି ଦେଇ ଜଳସଙ୍କଟର ସମାଧାନକୁ ପ୍ରାଧାନ୍ୟ ଦିଆଯିବା କଥା ସେ କହିଛନ୍ତି

ସବ୍ର ଭୋଟ୍ ଗ୍ରହଣ କେନ୍ଦ୍ରରେ ଇଭିଏମ୍ ସହ ଭିଭିପାଟ୍ ବ୍ୟବହାର କରାଯାଇଥିଲା

ମୋଟ୍ ଶତକଡ଼ା କେତେ ଭାଗ ମତଦାନ ହୋଇଛି ସେ ସଂକ୍ରାନ୍ତରେ ଚୃଡ଼ାନ୍ତ ରିପୋର୍ଟ ଆସିନାହିଁ

ତେଲେଙ୍ଗାନା ପୋଲିଂ ତେଲେଙ୍ଗାନାରେ ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବାବେଳେ ଅପେକ୍ଷାକୃତ କମ୍ ସଂଖ୍ୟାରେ ଭୋଟରମାନେ ମତଦାନ କରିଥିବାର ଜଣାପଡିଛି

ପୋଲ ଫୋର୍ଥ ଫେଜ୍ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଆଜି ସଂଧ୍ୟାରେ ଶେଷ ହେବ

କଂଗ୍ରେସ ବିଜେପି କାତୀୟ ନିରାପତ୍ତା ବିଷୟକୁ ରାଜନୈତିକ କରଣ କରୁଛି ବୋଲି କଂଗ୍ରେସ ଦୋଷାରୋପ କରିଛି କଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚର୍ତୁବେଦୀ କହିଛନ୍ତି ବିମାନବାହିନୀ ଦ୍ୱାରା ବାଲାକୋଟ ବିମାନ ଆକ୍ମଣକ୍ତ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଯାଉଛି ଯାହା ସଶସ୍ତ ବାହିନୀର ଅପମାନ

ଇସି ଯୋଗୀ ମାୟାବତୀ ନିର୍ବାଚନ କମିଶନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଏସ୍ପି ମୁଖ୍ୟ ମାୟାବତୀଙ୍କୁ ରାଜନୈତିକ ର୍ୟାଲି ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲୁଙ୍ଘନ କରିଥିବା ଅଭିଯୋଗରେ ନୋଟିସ୍ କାରି କରିଛନ୍ତି ଉଭୟଙ୍କୁ ଆଜି ସଂଧ୍ୟାସୁଦ୍ଧା ଜବାବ୍ ଦେବାପାଇଁ କୁହାଯାଇଛି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ କମିଶନ ନୋଟିସ୍ରେ କହିଛନ୍ତି ଯେ ଭୋଟ୍ ପାଇଁ କୌଣସି ଜାତିକୁ ନିବଦେନ କରିବା କିମ୍ବା ସାମ୍ପ୍ରଦାୟିକ ଭାବନା ସୃଷ୍ଟି କରିବା ଆଦର୍ଶ ଆଚରଣବିଧିକୁ ଉଲ୍ଲଙ୍ଘନ କରୁଛି

ଏସ୍ସି ରାଫେଲ ଲେଖି ସ୍ୱପ୍ରିମକୋର୍ଟ ରାଫେଲ ଯୁଦ୍ଧବିମାନ କାରବାର ସମ୍ପର୍କରେ ସଂପ୍ରତି ଦେଇଥିବା ରାୟ ଉପରେ କଂଗ୍ରେସ ସଭାପତି ରାହ୍ରଳ ଗାନ୍ଧୀଙ୍କ ମନ୍ତବ୍ୟକୃ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶ୍ରୀ ଗାନ୍ଧୀଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ପଦକ୍ଷେପ ନିଆଯିବାକୁ ସେ କୋର୍ଟରେ ନିବେଦନ କରିଛନ୍ତି

ମିନାକ୍ଷୀ ଲେଖ ତାଙ୍କ ଆବେଦନରେ କହିଛନ୍ତି ଶ୍ରୀ ଗାନ୍ଧୀ ତାଙ୍କ ବ୍ୟକ୍ତିଗତ ମନ୍ତବ୍ୟକୃ ସୁପ୍ରିମକୋର୍ଟଙ୍କ ରାୟ ସହ ଲଗାଇ କହିଛନ୍ତି ଓ ଏକ ଅପପ୍ରଚାର ଚଳାଇବାକୁ ପ୍ରଚେଷ୍ଟା କରିଛନ୍ତି ନାଇଡୁ ପିଏନ୍ବି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ସମଷ୍ଟିଗତ ଆର୍ଥକ ବ୍ୟବସ୍ଥା ଜରିଆରେ ଦେଶରେ ପରିବର୍ତ୍ତନ ଅଣାଯାଇପାରିବ

ହିତାଧିକାରୀମାନଙ୍କ ନିକଟକୁ ଯାଉଥିବା ଅର୍ଥ ଯେପରି ବାଟମାରଣା ନହୁଏ ସେଥିପ୍ରତି ବ୍ୟାଙ୍କଗୁଡ଼ିକ ଯତ୍କବାନ୍ ହେବାର ଆବଶ୍ୟକତା ରହିଛି ଶ୍ରୀ ନାଇଡୁ କହିଛନ୍ତି ଭାରତର ଆର୍ଥକ ସଂସ୍ଥାଗୁଡ଼ିକୁ ଆର୍ଥକ ମାନ୍ଦାବସ୍ଥା ସମୟରେ ନିଜର ସ୍ୱିଡ୍କୁ ମଜଭୁତ ରଖି ପ୍ରଶଂସା ଭାଜନ ହୋଇଛନ୍ତି ସେ କହିଛନ୍ତି ବ୍ୟାଙ୍କ ଗୁଡ଼ିକ ଏବେ ଖାଲି ଲକର ବ୍ୟବସ୍ଥା ପ୍ରଦାନ କରିବା ଓ ଭଲ ସୁଧ ଆଦାୟ କରିବାକୁ ଲକ୍ଷ୍ୟ ରଖୁନାହାନ୍ତି ବର୍ଚ ସେମାନେ ପୁର୍ଣାକାଳିଆ ପଦ୍ଧତିକୁ ଅତିକ୍ମ କରି ଦେଶର ବିକାଶ ପଥରେ ସହାୟତା କର୍ଛନ୍ତି ଶୀ ନାଇଡ୍ କହିଛନ୍ତି ସମଷ୍ଟିଗତ ଅଭିବୃଦ୍ଧିକ୍ ନିଶ୍ଚିତ କରିବା ପାଇଁ ବ୍ୟାଙ୍କିଂ କ୍ଷେତ୍ରରେ ବର୍ତ୍ତମାନ ସଂସ୍କାର ଆଣିବା ନିହାତି ଜରୁରୀ

ଅମୃତସର ଗଣହତ୍ୟା ନାମରେ ପରିଚିତ ଏହି ହତ୍ୟାକାଣ୍ଡ ଆଧୁନିକ ଭାରତର ଇତିହାସରେ ଏକ ସବୁଠୁ ବଡ ନିର୍ମମ ହତ୍ୟାକାଣ୍ଡ ଭାବେ ଲିପିବଦ୍ଧ ହୋଇ ରହିଛି ବ୍ରିଟିଶ ସରକାରଙ୍କ ଅଫିସର ଜେନେରାଲ ଡାୟାର ଅହିଂସା ପ୍ରତିବାଦକାରୀ ଓ ବୈଶାଖୀ ତୀର୍ଥଯାତ୍ରୀ ମାନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ